ଜାତୀୟ ସ୍ତରରେ ସଂକ୍ରମିତ ଲୋକଙ୍କ ଦ୍ୱିଗୁଣିତ ହାରଠାରୁ ଉତ୍ତମ ସ୍ଥାନରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ଉତ୍ତର ପ୍ରଦେଶ ଜାମ୍ମୁ କାଶ୍କୀର ଓଡ଼ିଶା ରାଜସ୍ଥାନ ତାମିଲନାଡ଼ୁ ଓ ପଞ୍ଜାବ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେଉଁ ସ୍ଥାନରେ କୋଭିଡ୍ ନାଇକ୍ଷିନ୍ ସ୍ରବିଧା ନ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ସେଠାରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହେବାର ଜଣାପଡ଼େ ବା ସନ୍ଦେହ କରାଯାଏ ସେଥିପାଇଁ ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ କାରି କରାଯାଇଛି ସେଭଳି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପମାନ ନିଆଯିବା ପରେ ସ୍ୱାସ୍ଥ୍ୟସେବା ଆରମ୍ଭ କରାଯିବ

ଆଇସିଏମ୍ଆର୍ ର୍ୟାପିଡ୍ ଆଣ୍ଟିବର୍ଡି ଟେଷ୍ଟ କିଟ୍ର ବ୍ୟବହାର ବିଷୟରେ ରାଜ୍ୟଗୁଡ଼ିକୁ ସହଯୋଗ କରୁଛି

କୋଭିଡ୍ ନାଇଷ୍ଟିନ୍ର ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ନିଶ୍ଚିତ ନିୟମାବଳୀ ବାହାରି ପାରି ନାହିଁ ରେମ୍ଡେସିବିର୍ କେବଳ ଏକମାତ୍ର ପଦ୍ଧତି ଯାହା ଉପରେ ଏବେ ପରୀକ୍ଷା କରାଯାଉଛି ଏହା ଉପରେ ଅଧ୍ୟୟନର ଫଳାଫଳ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ ସରକାରଙ୍କର ଯେଉଁ ସଂଗଠନ କୋଭିଡ୍ ନାଇଷ୍ଟିନ୍ ପାଇଁ ଅନେକ ପ୍ରତିଷେଧକ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ଏ କ୍ଷେତ୍ରରେ ଭାରତ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି କାର୍ଯ୍ୟ କର୍ତ୍ଥି ଷ୍ଟ୍ରାଣ୍ଡେଡ୍ ପିପୁଲ୍ ଷ୍ଟେଟ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କୋଭିଡ୍ ନାଇଣ୍ଟିନ୍ ପାଇଁ ଜାତୀୟ ସ୍ତରରେ ଲାଗୁ ହୋଇଥିବା କଟକଣାରେ କିଛି ନୂଆ କୋହଳ ସାମିଲ କରିବା ପରେ ରାଜ୍ୟ ସରକାରମାନେ ସେମାନଙ୍କର ଦେଶାନ୍ତରିତ ଶ୍ରମିକ ଛାତ୍ରଛାତ୍ରୀ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣକୁ ତ୍ୱରାନ୍ୱିତ କରିଛନ୍ତି ବିହାର ଝାଡ଼ଖଣ୍ଡ ଓ ଆଉ କିଛି ରାଜ୍ୟ ସରକାର ଏଭଳି ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ନୋଡାଲ୍ ଅଫିସରମାନଙ୍କୁ ନିଯୁକ୍ତି କରିଛନ୍ତି ସେମାନଙ୍କୁ ଅଶାଯିବା ସମୟରେ ଷ୍ଟାଣ୍ଡାଡ୍ ଅପରେଟିଂ ପ୍ରୋସିଜିଓର ଏସ୍ଓପି ପାଳନ ଦିଗରେ ଯୋଜନା ପ୍ରସ୍ତତ କର୍ରଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକମାନଙ୍କୁ ସେମାନଙ୍କର ନିଜ ନିଜ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ସେହି ଲୋକମାନେ ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି

ଏହି ନିଷ୍କତ୍ତି ଯୋଗୁଁ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକ ଅଧ୍ୟୟନରତ ଛାତ୍ରଛାତ୍ରୀ ତୀର୍ଥ ଯାତ୍ରୀ ପର୍ଯ୍ୟଟକ ଓ ଆହୁରି ଅନେକ ଲୋକ ସେମାନଙ୍କର ନିଜ ନିଜ ରାଜ୍ୟକୁ ଫେରିପାରିବେ ଦେଶ ବ୍ୟାପି ଲକ୍ଡାଉନ୍ କଟକଣା ଲାଗୁ ଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକମାନଙ୍କୁ ନିଜ ନିଜ ରାଜ୍ୟକୁ ଆଶିବା ପାଇଁ ସମ୍ପ୍ରକ୍ତ ରାଜ୍ୟ ସରକାରମାନେ ବସ୍ ଚଳାଚଳର ବ୍ୟବସ୍ଥା କରିବେ ଯାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବା ଲାଗି ବସ୍ଗୁଡ଼ିକରେ ବସିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ ଯେଉଁ ଲୋକମାନେ ନିଜ ରାଜ୍ୟକୁ ଫେରିବାକୁ ଚାହିଁବେ ସେମାନଙ୍କୁ ନିଜ ନିଜ ରାଜ୍ୟର ନୋଡାଲ୍ ଅଫିସରମାନଙ୍କ ସହ ପଞ୍ଚିକୃତ ହେବାକୁ ପଡ଼ିବ ସେହି ଯାତ୍ରୀମାନଙ୍କର ଯାତ୍ରା ଆରମ୍ଭ ପୂର୍ବରୁ ଯାତ୍ରା ଶେଷ ହେବା ପରେ ସମ୍ପର୍ଶ୍ଣ ରୂପେ ଶାରିରୀକ ଯାଞ୍ଚ କରାଯିବ ଏହାପରେ ସେମାନଙ୍କୁ ଘରେ ପୂଥକ ହୋଇ ରହିବାକୁ ପଡ଼ିବ ସରକାର ଲୋକମାନଙ୍କୁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନ୍ଲୋଡ୍ କରିବାକୁ କହିଛନ୍ତି ଯାହାଫଳରେ ସେମାନଙ୍କର ସୁରକ୍ଷାକୁ ସୁନିଣ୍ଟିତ କରାଯାଇ ପାରିବ

ଏହି ନିର୍ଦ୍ଦେଶାବଳୀରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବାର ସମ୍ଭାବନା ଅଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଏ ସମ୍ୟନ୍ଧରେ ଖୁବ୍ଶୀଘ୍ର ସୂଚନା ଦିଆଯିବ ଗତକାଲି ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ କୋଭିଡ ନାଇଷ୍ଟିନ୍ କଟକଣା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା କୋଭିଡ ନାଇଷ୍ଟିନ୍ କଟକଣା ଲାଗୁ ଯୋଗୁଁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିବାର କଣାପଡିଛି

ସେହି କଣ୍ଟ୍ରୋଲ୍ ରୁମ୍ ଶିଳ୍ପ ଓ ବାଣିଜ୍ୟ ସମସ୍ଧୀୟ ସମସ୍ୟାଗୁଡ଼ିକର ତଦାରଖ ଓ ସମାଧାନ କରୁଛି ସେହି କଣ୍ଟ୍ରୋଲ୍ ରୁମ୍ ଏ ସମ୍ବନ୍ଧୀୟ ବିଷୟଗୁଡ଼ିକର ସମ୍ପୁକ୍ତ ରାଜ୍ୟ କିଲ୍ଲା ଓ ପୋଲିସ କର୍ତ୍ତ୍ୱପକ୍ଷ ଏବଂ ଅନ୍ୟାନ୍ୟ ସଂସ୍ଥା ସହ ଆଲୋଚନା କରି ସେଗୁଡ଼ିକର ସମାଧାନ କରୁଛି କଣ୍ଡ୍ରୋଲ ରୁମ୍ ଆଭ୍ୟନ୍ତରୀଣ ବାଶିଜ୍ୟ କଞ୍ଚାମାଲ ଉତ୍ପାଦନ ଆତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଯୋଗାଣ ଶୃଙ୍ଖଳ ସହ ସମ୍ପୂକ୍ତ ବିଭିନ୍ନ ପକ୍ଷଗୁଡ଼ିକ ସମ୍ମୁଖୀନ ହେଉଥିବା ବିଷୟଗୁଡ଼ିକର ତଦାରଖ କରୁଛି

ଦୈନନ୍ଦିନ ଭିଭିରେ ସମାଧାନ ହେଉଥିବା ମାମଲାଗ୍ରଡ଼ିକର ଯାଞ୍ଚ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି ଏହି ଟିମ୍ ବିଭାଗର ବରିଷ୍ଠ ଅଫିସରମାନଙ୍କୁ ତାହାର ରିପୋର୍ଟ ଦାଖଲ କରୁଛି ଯେଉଁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ଟିମ୍ ସେମାନଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ସେମାନଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି ଓ ସମ୍ପୁକ୍ତ ସଂସ୍ଥାଗୁଡ଼ିକ ସହ ଏ ବିଷୟରେ ଆଲୋଚନା କରୁଛି

ଭାରତୀୟ ଦୂତାବାସ ଓ୍ୱେବ୍ସାଇଟ୍ରେ ସେମାନେ ଏଥିପାଇଁ ପଞ୍ଜିକରଣ କରିପାରିବେ ଫଳରେ ଯେଉଁ ଭାରତୀୟମାନେ ସ୍ୱଦେଶ ପେରିବାକୁ ଚାହୁଁଛନ୍ତି ସେମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରାଯିବା ସହ ଏହି କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇପାରିବ

ଭାତରୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିବୂତ୍ତିରେ କୁହାଯାଇଛି ଲୋକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଇ ପଞ୍ଜିକରଣ ବ୍ୟବସ୍ଥା ଗ୍ରହଣ କରାଯାଉଛି ଓ କେତେସଂଖ୍ୟକ ଲୋକ ଫେରିବାକୁ ଚାହୁଁଛନ୍ତି ତାହାର ଆକଳନ କରିବା ଅତ୍ୟନ୍ତ ଜରୁରୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଅଲଗା ଅଲଗା ଫର୍ମ ଭରିବାକୁ ଏଥିରେ ପରାମର୍ଶ ଦିଆଯାଇଛି ଯେଉଁ କମ୍ପାନୀମାନେ ସେଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଠାଇବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରତ୍ୟେକ କର୍ମଚାରୀମାନଙ୍କ ଲାଗି ଅଲଗା ଅଲଗା ଫର୍ମ ଭରିବାକୁ ପଡିବ

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ପାଇଁ କଟକଣା ଲାଗୁ ଦୃଷ୍ଟିରୁ ୟୁଜିସି ଏହି ପଦକ୍ଷେପ ନେଇଛନ୍ତି